ପ୍ରତ୍ୟେକ ଦିନ ସାଢ଼େ ଚାରି ଘଣ୍କା ଗୃହର ବୈଠକ ବସିବ ଏହି ଅଧିବେଶନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ ନାହିଁ

ନିକଟରେ ଶେଷ ହୋଇଥିବା ବିଧାନସଭା ଉପନିର୍ବାଚନରେ ଏହି ଦୁଇ ପ୍ରାର୍ଥୀ ବିଜୟ ଲାଭ କରିଥିଲେ

ଚଳିତ ବର୍ଷ କରୋନା କଟକଶା ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି

ଓଡ଼ିଶାର ଆଭ୍ୟନ୍ତରୀଣ ଅଅଳରେ କୁହୁଡ଼ି ପରିଲକ୍ଷିତ ହେଲାଶି